ଆଜି ଜାତୀୟ ଭୋଟର ଦିବସ ପାଳିତ ହେଉଛି

କୋବିଡ୍ ନାଇଣ୍ଟିନ୍ ଭଳି କଟିଳ ସମୟରେ ସେମାନେ ଏଭଳି ପୁରସ୍କାର ପାଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏଭଳି ପିଲାମାନଙ୍କ ସହ ବାର୍ତ୍ତାଳାପ କରି ଶ୍ରୀ ମୋଦି କହିଛନ୍ତି ଛୋଟଛୋଟ ଧାରଣାରୁ କିଭଳି ବଡବଡ କାର୍ଯ୍ୟମାନ ସଫଳତାର ସହ କରାଯାଇପାରେ ଏହି ପୁରସ୍କାର ତାହାର କ୍ୱଳନ୍ତ ଉଦାହରଣ ଶ୍ରୀ ମୋଦି କହିଛନ୍ତି ଏହି ପିଲାମାନଙ୍କ ସଫଳତା ଅନେକ ଲୋକଙ୍କୁ ଅନୁପ୍ରାଣିତ କରିଛି ସେ କହିଛନ୍ତି ଦେଶର ଯେଉଁ ପିଲାମାନେ ବାଲ୍ ପୁରସ୍କାର ପାଉଥିବା ପିଲାମାନଙ୍କୁ ଦେଖୁଛନ୍ତି ଓ ଶୁଣୁଛନ୍ତି ସେମାନେ ନିର୍ଣ୍ଣିତର୍ପେ ସେମାନଙ୍କର ସଫଳତାରୁ ଅନୁପ୍ରାଣିତ ହେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଯେତେବେଳେ ଦେଶ ପାଇଁ କାର୍ଯ୍ୟ କରୁଛେ ସେତେବେଳେ ଏହାର ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଥାଏ ସେ କହିଛନ୍ତି ଏହାଦ୍ୱାରା ଚିନ୍ତାଧାରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଥାଏ ଶ୍ରୀ ମୋଦି କହିଛନ୍ତି ଏଭଳି ଉଲ୍ଲେଖନୀୟ କାର୍ଯ୍ୟ କେବଳ ଉତ୍ତମ ଚିନ୍ତାଧାରା ଯୋଗୁଁ ସମ୍ଭବ ହୋଇଥାଏ

ସେହି ପିଲାମାନେ କ୍ରୀଡ଼ା କଳା ସଂସ୍କୃତି ସମାଜସେବା ସାହସିକତା ନୂଆନୂଆ ଉଦ୍ଭାବନ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟମାନ କରି ଦେଖାଇଛନ୍ତି

ଜଣେ ପିଲା ସମାଜସେବା ପାଇଁ ପୁରସ୍କୃତ ହୋଇଛନ୍ତି ପ୍ରେସିଡେଣ୍ଟସ ମେଡାଲ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଅଗ୍ନିଶମ ସେବା ବିଭାଗ କର୍ମଚାରୀ ଓ ସାଧାରଣ ପ୍ରତିରକ୍ଷା ଯବାନ ଏବଂ ଗୃହରକ୍ଷୀ ମାନଙ୍କୁ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତିଙ୍କ ପଦକ ପ୍ରଦାନ କରାଯାଇଥାଏ

ନୂଆ ଭୋଟର ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ଓ ସେମାନଙ୍କୁ ଭୋଟ୍ଦାନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୁଆଦିଲ୍ଲୀରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି

ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଫିସରମାନଙ୍କୁ ନିର୍ବାଚନ କାର୍ଯ୍ୟ ସମ୍ପାଦନାରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ପୁରସ୍କାରମାନ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଗଣତାନ୍ତିକ ଡ଼ାଞ୍ଚାକୁ ମଜଭୁତ କରିବା ଓ ସୂଚାରୁରୂପେ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବା ଦିଗରେ ନିର୍ବାଚନ କମିସନ୍ ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କାତୀୟ ଭୋଟର ଦିବସ ପାଳନ କରାଯାଉଛି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଅଧିକରୁ ଅଧିକ ଭୋଟରଙ୍କୁ ପଞ୍ଜିକୃତ କରିବା ପାଇଁ ସଚେତନତା ସୃଷ୍ଟି ଲାଗି ମଧ୍ୟ ଏହି ଦିବସ ପାଳନ କରାଯାଉଛି

ଚଳିତବର୍ଷର କାତୀୟ ଭୋଟର ଦିବସର ଶୀର୍ଷକ ହେଉଛି 'ଆମର ଭୋଟରମାନଙ୍କୁ କ୍ଷମତାପନ୍ନ ସଜାଗ ସୁରକ୍ଷିତ ଓ ସଚେତନ ରଖିବା' କୋବିଡ୍ ନାଇଷ୍ଟିନ୍ ସମୟରେ ନିର୍ବାଚନ କମିସନ ସୁରକ୍ଷିତ ଭାବେ ସମସ୍ତ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବା ଉପରେ ଏଥିରେ ଆଲୋକପାତ କରାଯାଉଛି

ଦୂରଦର୍ଶନରେ ହିନ୍ଦୀ ଓ ଇଂରାଜୀରେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସାରଣ ପରେ ପରେ ଏହାକୁ ଆଞ୍ଚଳିକ ଭାଷା ଗୁଡ଼ିକରେ ପ୍ରସାରଣ କରାଯିବ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚ୍ୟାନେଲ ଗୁଡ଼ିକରୁ ଏହାକୁ ପ୍ରସାରଣ କରାଯିବ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ନିବେଦନ କରିଛନ୍ତି କିଛି ମତାମତ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଲୋକମାନେ 'ନମୋ ଆପ୍' କିି୍ୟା 'ମାଇଁ ଗଭ୍ ଓପନ୍ ଫୋରମ୍'ରେ ସେମାନଙ୍କର ମତାମତ ଦେଇପାରିବେ

ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି

ସେମାନେ ସର୍ବନିମ୍ନ ସହାୟକ ମୃଲ୍ୟରେ ସେମାନଙ୍କର ଧାନ ବିକ୍ରୟ କରିଛନ୍ତି